ଏସ୍ସିଓ ସମିଟ୍ ସାଂଘାଇ ସହଯୋଗ ସଂଗଠନ ସଦସ୍ୟ ରାଷ୍ଟ୍ର ମୁଖ୍ୟମାନେ ସମସ୍ତ ପ୍ରକାର ସନ୍ତାସବାଦର କଟୁଭାଷାରେ ନିନ୍ଦା କରିଛନ୍ତି କିର୍ଗିଜ୍ଞାନର ବିଶ୍କେକ୍ରେ ଅନୁଷ୍ଠିତ ବୈଠକରେ ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମରେ ଆନ୍ତର୍ଜାତିକ ସହଯୋଗକୁ ମଜବୁତ କରିବାକୁ ନେତୂବୃନ୍ଦ ଆହ୍ୱାନ ଦେଇଛନ୍ତି ଏ କ୍ଷେତ୍ରରେ କୌଣସି ଦୋହରା ମନୋଭାବ ପୋଷଣ କରିବା କିମ୍ବା ରାଜନୀତି କରିବାରୁ ନିବୂତ୍ତ ରହିବାକୁ ସେମାନେ ବିଶ୍ୱ ସମ୍ପ୍ରଦାୟକୁ ଅନୁରୋଧ କରିଛନ୍ତି ଆନ୍ତର୍ଜାତିକ ସନ୍ତାସବାଦ ଉପରେ ଏକ ବ୍ୟାପକ ରାଜିନାମା ଗୃହିତ ପାଇଁ ସହମତି ସୃଷ୍ଟି ଲାଗି ସେମାନେ ଗୁରୁତ୍ୱାରୋପ କରିଛନ୍ତି ଏ ସଂକ୍ରାନ୍ତରେ ଏକ ମିଳିତ ଘୋଷଣାନାମା ପ୍ରକାଶ ପାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଏସ୍ସିଓ ସଦସ୍ୟ ରାଷ୍ଟ୍ର ମୁଖ୍ୟମାନେ ଆଜି ପୂର୍ଣ୍ଣାଙ୍ଗ ଅଧିବେଶନରେ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ବୋଧନ ଦେଇ ସନ୍ତାସବାଦର ମୁଳଉତ୍ପାଟନ ଲାଗି ସମ୍ମିଳୀତ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ସନ୍ତାସବାଦର ଦମନ ପାଇଁ ବିଶ୍ୱର ସମସ୍ତ ଶକ୍ତି ଐକ୍ୟବଦ୍ଧ ହେବା ଉଚିତ୍ ଶ୍ରୀ ମୋଦି କହିଛନ୍ତି ଆମକୁ ସମାଜରୁ ସନ୍ତାସବାଦକୁ ଲୋପ୍ କରିବାକୁ ହେବ ସନ୍ତାସବାଦ ବିରୁଦ୍ଧରେ ଆନ୍ତର୍ଜାତିକ ସମ୍ମିଳନୀ ପାଇଁ ସେ ଆହ୍ୱାନ ଦେଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ଯେଉଁ ଦେଶମାନେ ସନ୍ତାସବାଦକୁ ସାହାଯ୍ୟ ଓ ସମର୍ଥନ ଦେଉଛନ୍ତି ଏବଂ ପାଖି ଯୋଗାଉଛନ୍ତି ସେମାନଙ୍କର କାର୍ଯ୍ୟ ପାଇଁ ସେମାନଙ୍କୁ ଉତ୍ତରଦାୟୀ ହେବାକୁ ପଡ଼ିବ ବୈଠକରେ ଏସ୍ସିଓ ସଦସ୍ୟ ରାଷ୍ଟ୍ରମାନେ ସନ୍ତାସବାଦ ଓ ଉଗ୍ରବାଦର କୌଣସି ଯଥାର୍ଥତା ନାହିଁ ବୋଲି ଦର୍ଶାଇଛନ୍ତି ସନ୍ତାସବାଦର ଦମନ ଓ ସନ୍ତାସବାଦର ପ୍ରସାର ବୃଦ୍ଧି ପାଇଁ ଦାୟୀ ବିଭିନ୍ନ କାରଣଗୁଡ଼ିକୁ ମୂଳଉତ୍ପାଟନ କକବେ ସକାଶେ ବ୍ୟାପକ ପଦକ୍ଷେପ ଗ୍ରହଣ ପ୍ରତି ସେମାନେ ଗୁରୁତ୍ୱାରୋପ କରିଛନ୍ତି ହର୍ଷ ବର୍ଦ୍ଧନ ମମତା ଲେଟର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ପଣ୍ଢିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ଏକ ଚିଠି ଲେଖି ଡାକ୍ତରମାନେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସେମାନଙ୍କର ଧର୍ମଘଟ ବନ୍ଦ କରିବା ପାଇଁ ପଦକ୍ଷେପ ନେବା ଓ ସେମାନଙ୍କୁ ଏକ ନିରାପଦ ବାତାବରଣ ଯୋଗାଇବାକୁ ଅନୁରୋଧ କରିଛନ୍ତି ସେ କହିଛନ୍ତି ଡାକ୍ତରମାନଙ୍କର ଧର୍ମଘଟ ସମଗ୍ର ଦେଶରେ ରୋଗୀମାନଙ୍କ ପାଇଁ ଏକ କଷ୍ଟକର ପରିସ୍ଥିତି ସୂଷ୍ଟି କରିଛି ଓ ସମଗ୍ର ଦେଶରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଜି ସକାଳେ ଡକ୍ଟର ହର୍ଷବର୍ଦ୍ଧନ ଏମ୍ସ୍ ସଫଦରଜଙ୍ଗ ହସ୍କିଟାଲ୍ ଡକ୍କର ରାମମନୋହର ଲୋହିଆ ହସ୍କିଟାଲ୍ ଓ ରେସିଡେଣ୍ଟ ଡାକ୍ତର ସଂଘର ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା କରିଥିଲେ ପଣ୍ଟିମବଙ୍ଗରେ ଡାକ୍ତରମାନଙ୍କ ଉପରେ ଆକ୍ରମଣ ବିଷୟରେ ସେମାନେ ତାଙ୍କୁ ଜଣାଇଥିଲେ ମନ୍ତ୍ରୀ କହିଛନ୍ତି ଡାକ୍ତରମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହ ଆଲୋଚନା କରିବେ ଓ ଏ ବିଷୟରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା କରିବେ ଡାକ୍ତରମାନଙ୍କ ସେମାନଙ୍କ କାର୍ଯ୍ୟରେ ସହଯୋଗ କରିବାକୃ ସେ ରୋଗୀମାନଙ୍କ ଆତ୍କୀୟମାନଙ୍କୁ ପରାମର୍ଶ ଦେଇଛନ୍ତି କାଲକାଟା ହାଇକୋର୍ଟ୍ ସରକାରୀ ଡାକ୍ତରୀଖାନାଗୁଡ଼ିକର ଜୁନିୟର୍ ଡାକ୍ତରମାନଙ୍କ ଧର୍ମଘଟ ଉପରେ କୌଣସି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ କାଲକାଟା ହାଇକୋର୍ଟ୍ ମନା କରିଛନ୍ତି ଚିକିହିତ ହେଉଥିବା ଜଣେ ବ୍ୟକ୍ତିଙ୍କର ପରିବାରର ସଦସ୍ୟମାନେ ଦୁଇ ଜଣ ଜ୍ରନିୟର୍ ଡାକ୍ତରଙ୍କୁ ମାରଧର କରିବା ପ୍ରତିବାଦରେ ସେମାନେ ଧର୍ମଘଟ ଚଳାଇଛନ୍ତି ମୁଖ୍ୟ ବିଚାରପତି ଟିବିଏନ୍ ରାଧାକ୍ରିଷ୍ଣନ୍ ଓ ଜଷ୍ଟିସ୍ ସୁବ୍ରା ଘୋଷଙ୍କ ଖଣ୍ଡପୀଠ ଧର୍ମଘଟକାରୀ ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ପ୍ରବର୍ତ୍ତାଇବା ଲାଗି ରାଜ୍ୟ ସରକାରଙ୍କ କହିଛନ୍ତି ଗତ ସୋମବାର ଦିନ ରାତିରେ ଦୁଇ ଜଣ ଡାକ୍ତରଙ୍କ ଉପରେ ଆକ୍ରମଣ ହେବା ପରେ କ'ଣ ପଦକ୍ଷେପ ନିଆଯାଇଛି ସେ ବିଷୟରେ ଜଣାଇବାକୁ କୋର୍ଟ୍ ପଣ୍ଟିମବଙ୍ଗ ସରକାରଙ୍କୁ କହିଛନ୍ତି

ତେବେ ଏନ୍ଆର୍ଏସ୍ ଏସ୍ଏସ୍କେଏମ୍ ଓ ଆହୁରି ଅନେକ ହସ୍କିଟାଲ୍ରେ ଜରୁରିକାଳୀନ ଚିକିତ୍ସା ସେବା ଆରମ୍ଭ ହୋଇଛି କିନ୍ତୁ ଓପିଡି ସେବା କ୍ରମାନ୍ୱୟରେ ଚତୁର୍ଥ ଦିନ ପାଇଁ ବନ୍ଦ ରହିଛି

ଧର୍ମଘଟ ବନ୍ଦ କରିବା ପାଇଁ ପଣ୍ଢିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ନିବେଦନ କରିଛନ୍ତି

ଭାରତୀୟ ଚିକିତ୍ସା ସଂଘ ପକ୍ଷରୁ ଦେଶ ବ୍ୟାପୀ ଏକ ପ୍ରତିକାତ୍ମକ କାମ ବନ୍ଦ ଡାକରା ଦିଆଯାଇଛି

ଏହି ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ଓପିଡି ସେବା ଆଂଶିକ ଭାବେ ବାଧାପ୍ରାପ୍ତ ହୋଇଛି ରେସିଡେଣ୍ଟ ଡାକ୍ତର ସଂଘ ସଭାପତି କହିଛନ୍ତି ଜର୍ତ୍ରରିକାଳୀନ ଚିକିତ୍ସା ସେବା ସ୍ୱାଭାବିକ ରହିଛି କାରଣ ଜର୍ତ୍ରିକାଳୀନ ସେବାରେ ନିଯୁକ୍ତ ଡାକ୍ତରମାନେ ଧର୍ମଘଟରେ ଯୋଗ ଦେଇ ନାହାନ୍ତି

ପଞ୍ଜାବ ଓ ହରିଆଣାର ସରକାରୀ ଡାକ୍ତରଖାନାଗୁଡ଼ିକରେ ଡାକ୍ତରମାନେ କଳାରିବନ ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପଟିଆଲାର ସରକାରୀ ରାଜେନ୍ଦ୍ର ହସ୍କିଟାଲ୍ଠାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ହୋଇଛି ଫୈଦାବାଦ୍ ଶିର୍ଷା ଓ ଭଟିଶ୍ଡାରେ ମଧ୍ୟ ସମାନ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି

ଖାଦ୍ୟପଦାର୍ଥ ଇନ୍ଧନ ଓ ବିଦ୍ୟୁତ୍ ସାମଗ୍ରୀର ଦାମ୍ କମ୍ ହେବାରୁ ଏଭଳି ଘଟିଛି

ସୀତାରମଣ ସୋସିଆଲ୍ ସେକ୍ଟର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଶିକ୍ଷା ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସେବା ଭଳି ସାମାଜିକ ମୌଳିକ ଢାଞ୍ଚା କ୍ଷେତ୍ରରେ ସରକାରୀ ପ୍ରଞ୍ଜିନିବେଶ ଲୋକମାନଙ୍କର ଜୀବନ ଶୈଳୀରେ ଉନ୍ନତି ଆଶିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ସେ କହିଛନ୍ତି ସରକାର ଶିକ୍ଷାର ମାନ ବୃଦ୍ଧି ଯୁବକମାନଙ୍କ ଦକ୍ଷତା ବୃଦ୍ଧି ନିଯୁକ୍ତି ସୁଯୋଗ ବୃଦ୍ଧି ମହିଳାମାନଙ୍କୁ କ୍ଷମତାପନ୍ନ କରିବା ଓ ମାନବସ୍ୟଳ ବିକାଶ ପାଇଁ ପ୍ରତିଶ୍ରତିବଦ୍ଧ ଆଜି ନୂଆଦିଲ୍ଲୀରେ ସାମାଜିକ କ୍ଷେତ୍ରର ଗୋଷୀଗ୍ରଡ଼ିକ ସହ ପ୍ରାକ୍ ବଜେଟ୍ ଆଲୋଚନା ସମୟରେ ସେ ଏହା କହିଛନ୍ତି ଏକ ସରକାରୀ ଇସ୍ତାହାରରେ କୃହାଯାଇଛି ଆଲୋଚନାରେ ସ୍ୱାସ୍ଥ୍ୟ ଶିକ୍ଷା ବେସରକାରୀ ଓ ସରକାରୀ ଶିକ୍ଷାନୁଷ୍ଠାନ ସାମାଜିକ ସୁରକ୍ଷା ପେନ୍ସନ୍ ଓ ମାନବସମ୍ଭଳ ବିକାଶ ଆଦି ସ୍ଥାନ ପାଇଥିଲା ସାମାଜିକ କ୍ଷେତ୍ରର ଗୋଷ୍ଠୀଗୁଡ଼ିକ ପକ୍ଷରୁ ଅନେକ ପ୍ରସ୍ତାବ ଦିଆଯାଇଛି ସେଗୁଡ଼ିକ ମଧ୍ୟରେ ଶିକ୍ଷା ଉପରେ ଅଧିକ ଆଲୋକପାତ ଓ ଗ୍ରାମାଞ୍ଚଳର ମହିଳାମାନଙ୍କ ସ୍ୱାସ୍ଥ୍ୟରକ୍ଷା ଏବଂ ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ସହରଗୁଡ଼ିକର ସୁରକ୍ଷା ବ୍ୟବସ୍ଥାର ଯାଞ୍ ପ୍ରଭୃତି ସ୍ଥାନ ପାଇଛି ଶିଶୁ ଗର୍ଭବତୀ ମହିଳା ଓ ସେମାନଙ୍କ ପାଇଁ ମାଗଣା ଚିକିିିିି ଓ ଔଷଧ ବାବଦରେ ବଜେଟ୍ ଅର୍ଥ ବୃଦ୍ଧି କରାଯିବାକୁ ପ୍ରସ୍ତାବମାନ ଦିଆଯାଇଛି ଜେକେ ଟେରୋରିଷ୍ଟ କିଲ୍ଟ ଜାମ୍ମୁ କାଶ୍ମୀରରେ ନିରାପତ୍ତା ବାହିନୀ ଯବାନମାନଙ୍କ ସହ ସଂଘର୍ଷରେ ପ୍ରାଣ ହରାଇଥିବା ଦୁଇ ଜଣ ସନ୍ତାସବାଦୀଙ୍କୁ ଚିହ୍ନଟ କରାଯାଇଛି ସେମାନେ ଲସ୍କରେ ତୟବା ସଂଗଠନର ସ୍ଥାନୀୟ ସନ୍ତାସାବଦୀ ଥିଲେ ପୁଲ୍ୟୁମା ଜିଲ୍ଲାର ବ୍ର ବନ୍ଦିନା ଅବନ୍ତିପୋରା ଅଞ୍ଚଳରେ ଏହି ସଂଘର୍ଷ ଘଟିଥିଲା ମୃତ ସନ୍ତାସବାଦୀ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ନାମ ଇରଫାନ୍ ଅହମ୍ମଦ ଡେଗୁ ଓରଫ୍ ଆବୁ ଜରାର୍ ହୋଇଥିବା ବେଳେ ଅନ୍ୟ ଜଣଙ୍କର ନାମ ତସାଦୁଖ ଅମିନ୍ ଶାହା ବୋଲି ଜଣାପଡ଼ିଛି ସେମାନେ ଲସ୍କରେ ତୟବା ପାଇଁ କାର୍ଯ୍ୟ କର୍ଥିଲେ ଇତିମଧ୍ୟରେ ସତର୍କତାମଳକ ପଦକ୍ଷେପ ସ୍ୱର୍ପ ଅବନ୍ତିପୋରା ଓ ଦକ୍ଷିଣ କାଶ୍ମୀରର କିଛି ଭାଗରେ ମୋବାଇଲ୍ ଇଷ୍ଟରନେଟ୍ ସେବାକୁ ବାତିଲ୍ କରାଯାଇଛି ଶ୍ରୀନଗରରୁ ବନିହାଲ୍ ପର୍ଯ୍ୟନ୍ତ ଟ୍ରେନ୍ ସେବାକୁ ମଧ୍ୟ ବାତିଲ୍ କରାଯାଇଛି

ସେମାନେ ଅସ୍ତ୍ରଶସ୍ତ ତାଲିମ୍ ନେବାକୁ ନିୟନ୍ତ୍ରଣ ରେଖା ପାର୍ କରିବା ଲାଗି ଯୋଜନା କର୍ତ୍ତିଲେ